ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏକ ପ୍ରତିମୂର୍ଭି 'ଷ୍କାଚ୍ୟୁ ଅଫ୍ ୟୁନିଟି'କୁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଲୋକାପିତ କରିଛନ୍ତି

ଏହି ପ୍ରତିମୂର୍ଭିକୁ ଉଦ୍ଘାଟନ କରି ପ୍ରଧାନମନ୍ତୀ କହିଛନ୍ତି ଯେ ଗୋଟିଏ ରାଷ୍ଟ ହିସାବରେ ଭାରତର ସ୍ବିତିକୁ ନେଇ ଯେଉଁମାନେ ପ୍ରଶ୍ମ କରୁଥିଲେ ସେମାନଙ୍କୁ ଏହି ପ୍ରତିମୂର୍ତି ଭାରତର ଏକତା ଓ ଦୂତ୍ତାର ପରିଚୟ ଦେବ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

ସୁପ୍ରିମ୍କୋର୍ଟର କଲେଜିୟମ୍ ଏହି ସୁପାରିଶ କରିଛି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଇନ୍ଦ୍ରକିତ ମହାନ୍ତିଙ୍କୁ ମୁମାଇ ହାଇକୋର୍ଟକୁ ଏବଂ କୃଷ୍ଟିସ୍ ସ୍ବଜିତ ନାରାୟଣ ପ୍ରସାଦଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସ୍ବପାରିଶ କରାଯାଇଛି

ସେଠାରେ ମୁଖ୍ୟମନ୍ତୀଙ୍କ କୁଶପୁଉଳିକା ଦାହ କରିଥିଲେ

ଓକିଲମାନେ କୋର୍ଚ ସମ୍ମଖରେ ମୁଖ୍ୟମନ୍ତୀଙ୍କ କୁଶପୁତଳିକା ଦାହ କରିବା ସହ ଘଟଣାର ତୀବ୍ର ନିଦା କରିଛନ୍ତି

ସ୍ ଚନାଯୋଗ୍ୟ ଯେ ତିନିଦିନ ତଳେ ବରଗଡ଼ କିଲ୍ଲ ଭଟଲି ବ୍ଲକ୍ ଅନ୍ତର୍ଗ ଖକୁରିଆ ଗାଁ ନିକଟରୁ ଏକ ବନ୍ୟ ଜନ୍ତୁର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା

ମହାବଳ ବାଘମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯିବ ପୂର୍ବରୁ ମାଓ କାର୍ଯ୍ୟକଳାପ ଲାଗି କ୍ୟାମେରା କାଢ଼ି ଦିଆଯାଇଥିଲା

ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଅସୁସ୍ଛ ଥିବାରୁ ସୁପ୍ରିମ୍କୋର୍ଟ ମାମଲାର ଶୁଶାଶି ଘୁଆଇଛନ୍ତି

କୋଲ୍ ଇଞ୍ଚିଆ ଲିମିଟେଡ୍ ନାଲ୍କୋ ଏନ୍ଏମ୍ଡିସି ଏଚ୍ସିଏଲ୍ ଏମ୍ଇସିଏଲ୍ ଆଦି ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ନେଇ ଭାରତୀୟ ଖଣି ମନ୍ତାଳୟ ଏବଂ କୋଇଲା ମନ୍ତାଳୟ ଏହି ସମ୍ମେଳନରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି